ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ସର୍ବାଧ୍କ ଗୁରୁତ୍ ଦିଆଯାଇଛି

ଏଥିସହ ପ୍ରାର୍ଥୀମାନଙ୍କୁ ନାମାଙ୍କନ ବେଳେ ନିଜ ସୋସାଲ୍ ମିଡ଼ିଆ ଆକାଉଣ୍ ସଂପର୍କିତ ସମସ୍ତ ତଥ୍ୟ ବି ଦେବାକୁ ହେବ

ମୋବାଇଲ୍ରେ ଭିଡ଼ିଓ ରେକର୍ଡିଂ କରି ନିର୍ବାଚନ ଅଧିକାରୀଙ୍କ ନିକଟକୁ ମଧ୍ଧ ପଠାଇ ପାରିବେ

ଭୋଟର ଲିଷ୍ଟରେ ବହୁ ବ୍ୟକ୍ତିଙ୍କ ନାମ ସାମିଲ ହୋଇପାରି ନାହି

ଶ୍ରୀ କୁମାରଙ୍କ ଅଧ୍ଧକ୍ଷତାରେ ବିଭିନ୍ନ ରାଜନୈତିକ ଦଳମାନଙ୍କର ବୈଠକ ଅନୁଷ୍ବିତ ହୋଇଥିଲା

ଶ୍ରୀପଟ୍ଟନାୟକ କହିଛନ୍ତି ଏଥର ପ୍ରାର୍ଥୀ ଚୟନରେ ବିଜୟ ସ୍ୟାବନାକୁ ଗୁରୁତ୍ ଦିଆଯିବ ବିଜୟ ସୟାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ

ଏଥିସହ ଚଳିତଥର ବିଜେଡ଼ି ଏକାକୀ ନିର୍ବାଚନ ଲଡ଼ିବ ବୋଲି ସ୍ୱଷ କରିଛନ୍ତି ବିଜେଡ଼ି ସ୍ପ୍ରିମୋ

ଆଜିର ଛାତ୍ରଛାତ୍ରୀ ପାଠପଢା ସହ ରାଷ୍ଟର ହିତ କାର୍ଯ୍ୟରେ କିଭଳି ନିୟୋଜିତ ହେବେ ଦେଶାମ୍ ନିଜ ମନ ଭିତରେ ରଖି ଏକ ସୁଦୂଢ ସଂଗଠନର କିଭଳି ନେତୃତ୍ୱ ନେବେ ସେ ସଂପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ

ତେଶୁ ନନନକାନନରୁ ମିଳୁଥିବା ଆୟରୁ ନନ୍ଦନକାନନର ଆହୁରି ଉନ୍ନତିକରଣ କରିବାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି

ମୃତକ ନାଏକ ଗାଧୋଇ ନିଜ ଘରକୁ ଫେରୁଥିବା ସମୟରେ ବାଇକ ତାଙ୍କୁ ଧକ୍କା ଦେଇଥିଲା

ତେବେ ଆଗାମୀ ଦୁଇଦିନ ବିଭିନ୍ନ ସ୍ଚାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି